ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ ଉହବରେ ସେ ଦାୟିତ୍ୱ ଗ୍ରହଶ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷତ୍ଙଗୀ

କଟକସହରର ମଧୁପାଟଣା ବାଦାମବାଡି ଦୋଳମୁଖାଇ ଓ ବକ୍କିବଜାର ଅଞ୍ଚଳରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଦ୍ୟୁତ୍କାଟ କରାଯାଇଛି

ଅନ୍ୟପକ୍ଷରେ ଖୋର୍ବ୍ବାକିଲ୍ଲା ଗୁରୁଜଙ୍ଗରେ ବିଦ୍ୟୁତ୍କାଟ ସମୟରେ ଉଉଜନା ଦେଖାଯାଇଥିଲା

ମୂତକଙ୍କ ପରିଚୟ ଜଣାପଡିନାହିଁ

ତେବେ ଘନ କୁହୁଡି ଯୋଗୁଁ ଅନେକ ଅଞ୍ଞଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଭୁବନେଶ୍ୱର କଟକ ପୁରୀ ସମେତ ଅନେକ ସହର ଘନ କୁହୁଡି ଚାଦରରେ ଆଛାଦିତ ହୋଇଥିବା ଦେଖିବାକୁ ମିଳିଛି